ଏହି ଅଭିଯାନ ଅଧୀନରେ ବିଦ୍ୟାଳୟର ଭିଭିମିକୁ ସୁଦୃତ୍ କରାଯିବା ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ ଦିଆଯାଉଛି ଶକ୍ତି ସଂରକ୍ଷଣ କରିବାକୁ ଏହି ବିଦ୍ୟାଳୟ ଗୁଡ଼ିକରେ ଏନର୍କି କୁବ ପ୍ରତିଷ୍ଠା କରାଯିବ

ଧାର୍ଯ୍ୟ ସମୟ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ବାଉଁଶ ବନ୍ଧାଯାଇ ସେହିସବୁ ଅଞ୍ଞଳରେ ସର୍ବସାଧାରଣଙ୍କ ଯାତ୍ରା ଉପରେ କଟକଶା ଜାରି କରାଯାଇଛି

ଭୁବନେଶ୍ୱରରେ ଗତକାଲି କରୋନା ସ୍ଷିତି ସମ୍ମର୍କରେ ସ୍ରୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ଚିକିହା ପାଇଁ ବେଡ୍ର ଅଭାବ ନାହିଁ